ଏହି ବର୍ଗର ଲୋକମାନଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରତିଷେଧକ ଟିକାକରଣ ଅଭିଯାନରେ ମେ ମାସ ପହିଲାରୁ ପ୍ରତିଷେଧକ ଟିକା ଦିଆଯିବ

ଏହି ପର୍ଯ୍ୟାୟର ଟିକାକରଣ ସମୟରେ ପୂର୍ବରୁ ସରକାରୀ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଯେଭଳି ଭାବେ ପ୍ରତିଷେଧକ ଟିକା ଦିଆଯାଉଥିଲା ତାହା ବଳବତ୍ତର ରହିବ

ଏହି ପର୍ଯ୍ୟାୟରେ ପଞ୍ଜିକରଣ ନ କରି ସିଧା ଯାଇ ପ୍ରତିଷେଧକ ଟିକା ନିଆଯାଇ ପାରିବ ନାହିଁ

ଲୋକମାନେ ନିଜ ନିଜର ମୋବାଇଲ୍ ଫୋନ୍ ଜରିଆରେ ପଞ୍ଜିକରଣ କରିପାରିବେ ସେମାନଙ୍କୁ ନିଜ ବିଷୟରେ ସମସ୍ତ ସୂଚନା ଓ ଫଟୋ ପରିଚୟପତ୍ରର ପ୍ରମାଣ ଦେବାକୁ ହେବ ଏହାପରେ ସେମାନଙ୍କୁ ସେମାନଙ୍କ ଦ୍ୱାରା ମନୋନୀତ କେନ୍ଦ୍ରରେ ସାକ୍ଷାତକାର ପାଇଁ ଡକାଯିବ ସଫଳତାର ସହ ବୁକିଙ୍ଗ୍ କରିବା ପରେ ସେମାନଙ୍କୁ କନ୍ଫରମେସନ୍ ସନ୍ଦେଶ ପଠାଇ ଦିଆଯିବ ଏହା ଟିକାକରଣ କେନ୍ଦ୍ରରେ ମଧ୍ୟ ଉପଲହ୍ଧ ହେବ ତୂତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବେସରକାରୀ ହସ୍ୱିଟାଲ ଓ ଶିଳ୍ପସଂସ୍ଥା ଗୁଡ଼ିକ ସିଧାସଳଖ ଉତ୍ପାଦନକାରୀମାନଙ୍କ ଠାରୁ ପ୍ରତିଷେଧକ ଟିକା ସଂଗ୍ରହ କରିବେ

କୋବିଡ୍ର ମୁକାବିଲା ପାଇଁ ତରଳୀକୃତ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅକ୍ନିଜେନ୍ କନ୍ସେଣ୍ଟ୍ରେଟର୍ ଗୁଡ଼ିକୁ ଯେତେ ଶୀଘ୍ର ସମ୍ଭବ ସଂଗ୍ରହ କରାଯାଇ ସେଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯିବା ଉଚିତ୍

ତେବେ ଯେଉଁମାନେ ଦୁଇଟିଯାକ ଡୋଜ୍ କୋବିଡ୍ ପ୍ରତିଷେଧକ ନେଇଛନ୍ତି ସେମାନଙ୍କୁ ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯିବ ଭୋଟ ଗଣତି କେନ୍ଦ୍ର ଚତୁପାର୍ଶ୍ୱରେ ଜନସମାବେଶକୁ କମିଶନ୍ ସମ୍ପୂର୍ଣ୍ଣ ରୂପେ ନିଷେଧ କରିଛି ସୁରକ୍ଷା ନିୟମାବଳୀ ଅନୁସାରେ ଜିଲ୍ଲା ନିର୍ବାଚନ ଅଫିସରମାନଙ୍କୁ ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ନୋଡାଲ ଅଫିସର ଭାବେ ମୁତୟନ କରାଯାଇଛି ସେହି ଅଫିସରମାନେ କୋବିଡ୍ କଟକଣାଗୁଡ଼ିକର ସଠିକ ପାଳନକୁ ତଦାରଖ କରିବେ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକର କର୍ତ୍ତ୍ୱପକ୍ଷ ମାନେ ଭୋଟ ଗଣତି କେନ୍ଦ୍ର ଗୁଡ଼ିକ ପାଇଁ ନିୟମ ପାଳନ ସାର୍ଟିଫିକେଟ୍ ଜାରି କରିପାରିବେ

ଏଗୁଡ଼ିକ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗଣତି ହେବ

କିନ୍ତୁ ଦୁଇଜଣ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ସେହି ଦୁଇ ନିର୍ବାଚନ ମଣ୍ଡଳୀର ମତଦାନକୁ ସ୍ଥଗିତ ରଖାଯାଇଛି ସପ୍ତମ ପର୍ଯ୍ୟାୟରେ ମତଦାନ ହୋଇଥିବା କିଛି ଆସନରେ କଡ଼ା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା ଅଷ୍ଟମ ପର୍ଯ୍ୟାୟରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସାଧନା ପାଣ୍ଡେ ମାଣିକତାଲା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ତାଙ୍କ ବିପକ୍ଷରେ ପୂର୍ବତନ ଫୁଟ୍ବଲ ଖେଳାଳି ତଥା ବିଜେପି ପ୍ରାର୍ଥୀ କଲ୍ୟାଣ ଚୁବେ ଓ ସିପିଆଇଏମ୍ର ରୁପା ବାଗ୍ଚୀ ପ୍ବତିଦ୍ୱନ୍ଦିତା କରୁଛନ୍ତି ଶ୍ୟାମପୁକୁର୍ ଆସନରେ ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଶଶି ପାଞ୍ଜା ପ୍ରତିଦ୍ୱନ୍ଦିତା କରୁଛନ୍ତି

ଜୋରାସାଙ୍କୋ ନିର୍ବାଚନ ମଣ୍ଡଳୀରେ ବିଜେପି ମୀନା ଦେବୀ ପୁରୋହିତଙ୍କୁ ଛିଡ଼ା କରାଇଛି

ମଷ୍ଟ ଆନାଉନ୍ନମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ଏହାର ଦ୍ୱିଭାଷୀକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି କୋବିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରଚାର କରିବ

ଆସନ୍ତାମାସ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋବିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ

କୋବିଡ ଷ୍ଟାଟସ୍ ଦେଶରେ ଗୋଟିଏ ଦିନରେ ସଦ୍ୟ କୋବିଡ ସଂକ୍ମିତମାନଙ୍କ ସଂଖ୍ୟା ସର୍ବାଧିକ ସ୍ତରକୁ ଛୁଇଁଥିବାର ଆଜି ରିପୋର୍ଟ ମିଳିଛି ଅନ୍ୟପକ୍ଷରେ କୋବିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ଥିବାର ଜଣାପଡ଼ିଛି ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ବୂଦ୍ଧି ପାଇଛି

ଦେଶରେ କୋବିଡ ସଂକ୍ମଣ ଆରମ୍ଭ ହେବାଠାର୍ ଗୋଟିଏ ଦିନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ସଂକ୍ରମଣ